ଝାଡ଼ଖଣ୍ଡ ଇଲେକ୍ସନ୍ ଝାଡ଼ଖଣ୍ଡରେ ଜେଏମ୍ଏମ୍ କଗ୍ରେସ ଆର୍ଜେଡି ମହାମେଣ୍ଟ ନୂତନ ସରକାର ଗଠନ କରିବାକୁ ଯାଉଛି

ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ତିନୋଟି ଆସନ ଜିତିଥିବା ବେଳେ ଏଜେଏସ୍ୟୁକୁ ଦୁଇଟି ଆର୍ଜେଡି ଏନ୍ସିପି ଏବଂ ସିପିଆଇଏମ୍ଏଲ୍କୁ ପ୍ରତ୍ୟେକ ଗୋଟିଏ ଲେଖାଏଁ ଆସନ ମିଳିଛି ଏହି ବିଧାନସଭା ନିର୍ବାଚନରେ ଦୁଇ ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ମଧ୍ୟ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ ଜାମସେଦପୁର ପୂର୍ବ ଆସନରୁ ହାରିଯାଇଛନ୍ତି

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଜେଏମ୍ଏମ୍ର କାର୍ଯ୍ୟ ନିର୍ବାହୀ ସଭାପତି ହେମନ୍ତ ସୋରେନ ଡୁମକା ଓ ବରହେତ ଦୁଇଟି ଆସନରୁ ନିର୍ବାଚନ ଜିତିଛନ୍ତି ଧନଓ୍ୱର ଆସନରୁ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ମୁଖ୍ୟ ବାବୁଲାଲ ମାରାଣ୍ଡି ଜିତିଛନ୍ତି ଲୋହରଡଗା ଆସନରୁ ପ୍ରଦେଶ କଂଗ୍ରେସ ସଭାପତି ରାମେଶ୍ୱର ଓରାନ ନିର୍ବାଚନ କିତିଛନ୍ତି ସେହିଭଳି ସିଲି ଆସନରୁ ଏଜେଏସ୍ୟୁ ମୁଖ୍ୟ ସୁଦେଶ କୁମାର ମହତୋ ବିଜୟୀ ହୋଇଛନ୍ତି ଚକ୍ରଧରପୁର ଆସନରୁ ରାଜ୍ୟ ବିଜେପି ସଭାପତି ଲକ୍ଷ୍ମଣ ଗିଲଓ୍ବା ପରାଜୟ ହୋଇଛନ୍ତି ରଘୁବର ଦାସ ସରକାରଙ୍କ ଦୁଇ ଜଣ ମନ୍ତ୍ରୀ ରାଜ ପଲିଓ୍ବାର ଓ ଲୁଇସ୍ ମାରାଣ୍ଡି ଉଭୟ ପରାସ୍ତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ ଗତକାଲି ରାଜ୍ୟପାଳ ଦ୍ରୋପଦୀ ମୁର୍ମୁଙ୍କୁ ତାଙ୍କର ଇସ୍ତଫାପ୍ରତ ପ୍ରଦାନ କରିଛନ୍ତି ସରକାର ଗଠନ ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପାଇଁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ରଘୁବର ଦାସକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଜେଏମ୍ଏମ୍ର କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ ସାମ୍ଭାଦିକମାନଙ୍କୁ କହିଛନ୍ତି ଯେ ମହାମେଣ୍ଟ ରାଜ୍ୟବାସୀଙ୍କ ଆଶାଆକାଂକ୍ଷାକୁ ପୂରଣ କରିବ ଖୁବ୍ ଶୀଘ୍ର ମହାମେଣ୍ଟର ସଦସ୍ୟମାନଙ୍କ ମଧ୍ୟରେ ବୈଠକ ବସିବ ଏବଂ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହେମନ୍ତ ସୋରେନ ଓ ମହାମେଣ୍ଟକୁ ଏହି ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଜନତାଙ୍କୁ ବିଜେପି ସରକାରକୁ ସେଠାରେ କାର୍ଯ୍ୟକରିବା ପାଇଁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ସେ ମଧ୍ୟ ବିଜେପିର ଅଗଣିତ କର୍ମୀମନାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଯଥାପୂର୍ବ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ବିଜେପି ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଜନାଦେଶକୁ ସମ୍ମାନ ଜଣାଇଛନ୍ତି ଟ୍ୱିଟ୍ କରି ସେ ତାଙ୍କ ଦଳର ସମସ୍ତ କର୍ମୀଙ୍କ କଠିନ ପରିଶ୍ରମ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଝାଡ଼ଖଣ୍ଡରେ ପାଞ୍ଚ ବର୍ଷ ପାଇଁ ତାଙ୍କ ସରକାରକୁ କାର୍ଯ୍ୟ କରିବା ପାଇଁ ସୁଯୋଗ ଦେଇଥିବାରୁ ସେ ଜନସାଧାରଣଙ୍କ ନିକଟରେ କୃତ୍ଜ୍ଞତା ପ୍ରକାଶ କରିଛନ୍ତି ରାଜ୍ୟର ବିକାଶ ପାଇଁ ବିଜେପି ତାର ଅଙ୍ଗିକାରବଦ୍ଧତାକୁ ବଜାୟ ରଖିବ ବୋଲି ସେ କହିଚ୍ଚନ୍ତି କର୍ଣ୍ଣାଟକ ଜିଏସ୍ଟି ଗମ୍ କରଖିଲାପିଙ୍କ ବିରୁଦ୍ଧରେ ପଦକ୍ଷେପ ଏବଂ ଜିଏସ୍ଟି ଦାଖଲକୁ ସରଳୀକରଣ ପ୍ରସଙ୍ଗରେ ଗତକାଲି ଜିଏସ୍ଟି ପରିଷଦ ମନ୍ତ୍ରିମଣ୍ଡଳୀୟ ବୈଠକରେ ଆଲୋଚନା ହୋଇଛି ମନ୍ତ୍ରିମଣ୍ଡଳର ମୁଖ୍ୟ ତଥା ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା

ରାଜ୍ୟ ସ୍ତରରେ ଏହି ନୂତନ ପଞ୍ଜିକୃତ କର ଖିଲାପିଙ୍କ ଘରକୁ ଯାଇ ଯାଞ୍ଚ କରାଯାଉଛି

ନୂତନ ବ୍ୟବସ୍ଥା ଅନୁଯାୟୀ କରପ୍ରଦାନ ଆସନ୍ତା ଏପ୍ରିଲ୍ ପହିଲାରୁ ଲାଗୁ ହେବ

ସ୍ୱାସ୍ଥ୍ୟସେବାରେ ଉନ୍ନତି ଏବଂ ଦରିଦ୍ରତମ ଲୋକଙ୍କ ପାଖରେ ପ୍ରାଥମିକ ଚିକିତ୍ସାର ସୁବିଧା ପହଞ୍ଚାଇବା ଉପରେ ମୁଖ୍ୟତଃ ଏହି ବୈଠକରେ ଆଲୋଚନା ହୋଇଥିଲା ଦୁର୍ବଳ ଶ୍ରେଣୀଙ୍କ ପାଇଁ ସାମାଜିକ ନିରାପତ୍ତା ଭତ୍ତା ଏବଂ ବିଭିନ୍ନ ସାମାଜିକ କ୍ଷେତ୍ରରେ ଘରୋଇ ସଂସ୍ଥା ମାଧ୍ୟମରେ ପୁଞ୍ଜିନିବେଶ ଉପରେ ସମୀକ୍ଷା କରାଯାଇ ଦେଶର ଆର୍ଥିକ ତଥା ସାମାଜିକ ଭିଭିଭ୍ ମିର ବିକାଶ ଉପରେ ସୁବିସ୍ଚୃତ ଆଲୋଚନା କରାଯାଇଥିଲା ଗଭ୍ ମାଇକ୍ରୋଡଟସ୍ ମୋଟର ଯାନ ଓ ଏହାର ବିଭିନ୍ନ ଯନ୍ତ୍ରାଂଶରେ ମାଇକ୍ରୋଡଟ୍ ଚିହ୍ନଟ ବ୍ୟବସ୍ଥା ଲାଗୁ କରିବା ସକାଶେ ନିୟମାବଳୀ ସମ୍ପର୍କୀତ ବିଜ୍ଞପ୍ତି କାରି କରାଯାଇଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ କହିଛି ଯେ ମାଇକ୍ରୋଡଟ୍ ବ୍ୟବସ୍ଥା ଦ୍ୱାରା ଯାନ ବାହନଗୁଡ଼ିକର ସୁରକ୍ଷା ବୃଦ୍ଧି ପାଇବ ଚଳିତ ବର୍ଷ ଜୁଲାଇରେ ଏଥିସକାଶେ ଦାଖଲ ହୋଇଥିବା ପ୍ରସ୍ତାବିତ ନିୟମାବଳୀର ବିଚାରବିମର୍ଷ ପରେ ଏହାକୁ ଲାଗୁ କରାଯିବା ନେଇ ବିଞ୍କପ୍ତି କାରି କରାଯାଇଛି ଏହି ମାଇକ୍ରୋଡଟ୍ର ବ୍ୟବସ୍ଥାର ଉପଯୋଗରେ ଗାଡ଼ିଗୁଡ଼ିକର ଚୋରି ରୋକାଯିବା ସହ ନକଲି ଯନ୍ତ୍ରାଂଶ କାରବାର ବନ୍ଦ ହୋଇପାରିବ ବୋଲି କୃହାଯାଉଛି ରେଲୱେକ୍ ମଡ଼ନାଇଜେସନ୍ ଆଧୁନିକ ଟ୍ରେନ୍ କଷ୍ଟ୍ରୋଲ୍ ବ୍ୟବସ୍ଥା ମାଧ୍ୟମରେ ସିଗ୍ନାଲ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ପାଇଁ ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ କହିଛି ଏହି ଆକାଂକ୍ଷିତ ପ୍ରକଳ୍ପ ଦ୍ୱାରା ସୁରକ୍ଷା ବ୍ୟବସ୍ଥା ଅଧିକ ଉନ୍ନତ ହୋଇପାରିବ ସିଗନାଲ୍ ବ୍ୟବସ୍ଥାର ଉନ୍ନିତ ହେବା ସହ ରେଳ ଚଳାଚଳ ଅଧିକ ଦୂତ ହୋଇପାରିବ

ଦିଲ୍ଲୀ ମୁମ୍ବାଇ ଏବଂ ଦିଲ୍ଲୀ ହାଓଡା ଭଳି ଅଧିକ ଟ୍ରେନ୍ ଚଳାଚଳ କରୁଥିବା ଲାଇନ୍ରେ ଏହି ବ୍ୟବସ୍ଥା ଲାଗୁ କରାଯିବାକୁ ନିଷ୍ପଭି ହୋଇଛି

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଏହାଦ୍ୱାରା ଗମନାଗମନ ସମୟ ଅପଚୟ ନ ହେବା ଯୋଗୁଁ ସାଧାରଣ ଜନତା ଉପକୃତ ହୋଇପାରୁଛନ୍ତି ପର୍ଯ୍ୟଟନ ତ୍ୱରିତ ଚିକିତ୍ସା ସୁବିଧା ଏବଂ ଧାର୍ମିକ ପୀଠଗୁଡ଼ିକ ସହ ଯୋଗାଯୋଗ କ୍ଷେତ୍ରରେ ଏହା ବିଶେଷ ସହାୟକ ହେଉଛି

ନୂଆଦିଲ୍ଲୀ ଓ କାଇରୋ ମଧ୍ୟରେ ବହୁ ବର୍ଷ ଧରି ରହିଆସିଥିବା ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ସୁଦୂଢ଼ କରିବା ଏହି ଗସ୍ତର ଲକ୍ଷ୍ୟ ତାଙ୍କ ଗସ୍ତ ଅବସରରେ ଶ୍ରୀ ଭଦାଉରିଆ ଇଜିପୂର ବିଭିନ୍ନ ପ୍ରତିରକ୍ଷା ପ୍ରତିଷ୍ଠାନ ପରିଦର୍ଶନ କରିବା ସହ ସେଠାକାର ବରିଷ୍ଣ ପ୍ରତିରକ୍ଷା ଅଧିକାରୀଙ୍କ ସହ କଥାବାର୍ତ୍ତା କରିବେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ବିକଶିତ କରିବା ଦିଗରେ ଏହି ଗସ୍ତ ସହାୟକ ହେବ ବୋଲି କୁହାଯାଉଛି କେକେ ଡିଜିପି ଦିଲବାଗ ସିଂହ ଜାନ୍ମୁ କାଶ୍ମୀର ପୁଲିସ୍ ମହାନିର୍ଦ୍ଦେଶକ ଦିଲବାଗ ସିଂହ କହିଛନ୍ତି ସୀମା ଆରପଟୁ ଆତଙ୍କବାଦୀକୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ବାରମ୍ଭାର ଅସ୍ତ୍ରବିରତିର ଲଙ୍ଘନ କରୁଛି ତେବେ ଆମର ସେନା ସଜାଗ ରହିଥିବା ଏବଂ ଏହା ବିରୁଦ୍ଧରେ ଦୂଢ଼ ପଦକ୍ଷେପ ନେଉଥିବାରୁ ଏହି ଅନୁପ୍ରବେଶ ସମ୍ଭବ ହେଇପାରୁ ନାହିଁ ସାମ୍ଘାଠାରେ ଜାମ୍ମୁ କାଶ୍ମୀର ପୁଲିସ୍ କନଷ୍ଟେବଳଙ୍କ ଦ୍ୱିତୀୟ ପାସିଂଆଉଟ୍ ପ୍ୟାରେଡ୍ ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି କାଶ୍ମୁ କାଶ୍ମୀରର ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ପୁଲିସ୍ ସେଠାକାର ଲୋକଙ୍କର ଖୁବ୍ ନିକଟତର ହୋଇଛି ଏବଂ ତାଙ୍କ ସମସ୍ୟା ସମାଧାନ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରୁଛି ଇଣ୍ଡିଆ ଇରାନ୍ ଚବାହାର ଶହୀଦ୍ ବେହେସ୍ତି ବନ୍ଦରର କାର୍ଯ୍ୟକାରିତାର ଅଗ୍ରଗତି ନେଇ ଉଭୟ ଭାରତ ଓ ଇରାନ୍ ସନ୍ତୋଷ ବ୍ୟକ୍ତ କରିଛନ୍ତି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ତାଙ୍କ ଇରାନ୍ ପ୍ରତିପକ୍ଷ ଡକ୍ର ମହମ୍ମଦ ଜାଭାଦ କାରିଫ୍ କହିଛନ୍ତି ଯେ ଏହି ବନ୍ଦର ଇରାନ୍ ଆଫଗାନିସ୍ତାନ କେନ୍ଦ୍ର ଏସିଆ ଏବଂ ୟୁରୋପର ଗେଟ୍ୱେ ଭଳି କାର୍ଯ୍ୟ କରୁଛି ଉଭୟ ନେତା ଆଫଗାନିସ୍ତାନରୁ ଦ୍ରବ୍ୟ ରପ୍ତାନୀ ଲାଗି ଏହି ବନ୍ଦର ବ୍ୟବହାରକୁ ସ୍ୱାଗତ କରିଛନ୍ତି